ତେବେ ଯେଉଁମାନେ ସେଠାରେ ଘୂଣାଭାବ ଜାଗ୍ରତ କରୁଛନ୍ତି ଏବଂ ବିଭିନ୍ନ ବାଧା ସ୍ନୁଷ୍ଟି କରୁଛନ୍ତି ସେମାନେ ନିକର ଏହି ମନ୍ଦ ଉଦ୍ଦେଶ୍ୟରେ କେବେବି ସଫଳ ହୋଇପାରିବେ ନାହିଁ ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶ ବିଦେଶର ଲୋକଙ୍କ ସହିତ ନିଜ ଭାବ ବିନିମୟ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି

ବିଜ୍ଞାନକୁ ବିକାଶର ପଥ ରୂପେ ବର୍ଷନା କରିବା ସହ ଶ୍ରୀ ମୋଦି ଛାତ୍ରଛାତ୍ରୀମାନଙ୍କୁ ଏ ସମ୍ପର୍କିତ ଏକ କ୍ୱିକ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଆମନ୍ତ୍ରଣ କରିଛନ୍ତି ମହାକାଶ ଭାରତର ମହାକାଶ ଅଭିଯାନ ଏବଂ ବିଜ୍ଞାନ ଓ କାରିଗରି କୌଶଳ ଏହି ପ୍ରତିଯୋଗିତାର ମ୍ରଖ୍ୟ ବିଷୟବସ୍ତ ହେବ ଦେଶର ବିଭିନ୍ନ ଭାଗରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ସମ୍ପୁକ୍ତ ରାଜ୍ୟ ସରକାରଙ୍କ ସହିତ ମିଶି କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତରେ ପ୍ରଭାବିତ ଲୋକଙ୍କ ରିଲିଫ୍ ଓ ସହାୟତା ଯୋଗାଇ ଦେବେ

ଏହି ଅବସରରେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଆରା କେରମ୍ ଗ୍ରାମବାସୀଙ୍କୁ ପ୍ରଶଂସା କରିଛନ୍ତି ସେଠାରେ ଗ୍ରାମବାସୀ ସାମ୍ରହିକ ଭାବେ ପାହାଡ଼ି ଝରଣାର ଗତିପଥ ପରିବର୍ଭନ କରିପାରିଥିଲେ ଦେଶର ପ୍ରଥମ ରାଜ୍ୟ ଭାବେ ଏକ ନିଜସ୍ୱ ଏକ ଜଳନୀତି ପ୍ରଣୟନ କରିଥିବାରୁ ପ୍ରଧାନମନ୍ତ୍ରୀ ମେଘାଳୟ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେହିଭଳି କମ୍ ପାଣି ଆବଶ୍ୟକ କରୁଥିବା ଫସଲ କରିବା ଲାଗି ହରିୟାଣା ସରକାରଙ୍କ ପ୍ରୋହାହନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି

ଏହି ଅଭିଯାନ ବର୍ତ୍ତମାନ ସ୍ୱଚ୍ଚତାରୁ ସୌନ୍ଦର୍ଯ୍ୟ ବୃଦ୍ଧି ଦିଗକୁ ଅଗ୍ରସର ହୋଇଛି ସେହିଭଳି ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଅଧିକର୍ ଅଧିକ ପ୍ରସ୍ତକ ପଠନ କରିବା ଲାଗି ତାଙ୍କ ଅନୁରୋଧକୁ ଜନସାଧାରଣ ବହ୍ରଳଭାବେ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି ଆପ୍ରେ ଏକ ସ୍ଥାୟୀ ବୃକ୍ କର୍ଣ୍ଣର୍ ଖୋଲିବା ପାଇଁ ସେ ପରାମର୍ଶ ଦେଇଛନ୍ତି

ବିପୁଳ ଭାବେ ଅଂଶଗ୍ରହଣ କରି ଏହି ଦିବସକୁ ଏକ ଗଣପର୍ବ ଭାବେ ପାଳନ କରିବାଲାଗି ସମସ୍ତ ପ୍ରସ୍ତୁତି କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି

ପୂର୍ବରୁ ହୋଇଥିବା ଆସ୍ଥାସ୍ଟଚକ ଭୋଟ ସମୟରେ ବିଏସ୍ପି ବିଧାୟକ ଭୋଟ୍ଦାନରୁ ବିରତ ହୋଇଥିଲେ ଆସନ୍ତାକାଲି ସେଠାକାର ନବଗଠିତ ସରକାର ଆସ୍ଥାସ୍ଟଚକ ଭୋଟ ଲୋଡ଼ିବାକୁ ଥିଲାବେଳେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରାପ୍ପା ଏଥିରେ ବିଜୟୀ ହେବେ ବୋଲି ଆଶାପୋଷଣ କରିଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯୋଗୀ ସରକାର ରାଜ୍ୟରେ ଆଇନ ଶ୍ରୂଙ୍ଖଳା ପରିସ୍ଥିତିରେ ପରିବର୍ତ୍ତନ ଆଣିଛନ୍ତି

ପଣ୍ଟିମ ଆଫ୍ରିକୀୟ ଦେଶକୁ ଏହା ହେଉଛି ଭାରତର ପ୍ରଥମ ରାଷ୍ଟ୍ରମୁଖ୍ୟଙ୍କ ଗସ୍ତ ଏହି ସପ୍ତାହବ୍ୟାପୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ପ୍ରଚାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ସାଂସଦ ଦିଲୀପ ଘୋଷ ମଧ୍ୟ ରାଷ୍ଟ୍ରପତିଙ୍କ ସହିତ ଯାତ୍ରା କରିଛନ୍ତି

ଗତକାଲି ଏହି ମହ୍ୟଜୀବୀମାନେ ଏକ ଯନ୍ତଚାଳିତ ବୋଟ୍ରେ ମାଛ ମାରିବାପାଇଁ ଯାଇଥିବାବେଳେ ଶ୍ରୀଲଙ୍କା ଜଳସୀମାରେ ପ୍ରବେଶ କରିଥିଲେ ନୌସେନା ପକ୍ଷରୁ ପାଟ୍ରୋଲିଂ କରାଯାଉଥିବାବେଳେ ମହ୍ୟଜୀବୀଙ୍କ ସହ ସେମାନଙ୍କ ବୋଟ୍ଗୁଡ଼ିକୁ କବତ କରାଯାଇ ଅଧିକ ତଦନ୍ତ କରାଯାଉଛି

ଜେକେ ଏନ୍ଆଇଏ ରେଡ୍ସ୍ ସନ୍ତାସବାଦୀଙ୍କୁ ଆର୍ଥକ ସହାୟତା ଯୋଗାଇ ଦେବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ପକ୍ଷରୁ ଆଜି ଉତ୍ତର କାଶ୍ମୀର ବାରମୂଲା କିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍କର ରାୟଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି ସେ ମେଘାଳୟର ବିକାଶ ପାଇଁ ଉହର୍ଗୀକୃତ ଥିଲେ ତାଙ୍କର ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି

କେନ୍ଦ୍ର ଜଳ କମିଶନ୍ଙ୍କ ସୂଚନା ଅନୁସାରେ ବାଗମତୀ କମଳାବଲାନ ଏବଂ ଅଧୱାରା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବିପଦ ସଙ୍କେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି

ମହାରାଷ୍ଟ୍ରରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ପରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହୋଇଛି

ଆଜି ହାଇଦ୍ରାବାଦ୍ଠାରେ ଆଶ୍ରୟସ୍ଥଳୀରେ ରହ୍ତ୍ସବା ନିରାଶ୍ରୟମାନଙ୍କ ପରିଚାଳନା ସମ୍ପର୍କିତ ଏକ ମାନୁଆଲ୍ ଉନ୍କୋଚନ କରିବା ଅବସରରେ ସେ ଏହା କହିଛନ୍ତି ରେଡ୍ଜୀ କଣ୍ଡୋଲେନ୍ନ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ରାହୁଲ୍ ଗାନ୍ଧି ଏବଂ ସିପିଆଇଏମ୍ ମହାସଚିବ ସୀତାରାମ ୟେଚୁରୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଜୟପାଲ୍ ରେଡ୍ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି

ଓମେନ୍ ଏମ୍ପାୱାରମେଣ୍ଟ କେନ୍ଦ୍ର ମହିଳା ଓ ଶିଶୁବିକାଶ ରାଷ୍ଟ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ କହିଛନ୍ତି ମହିଳାମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି ତେଲଙ୍ଗାରେ ମହିଳାମାନଙ୍କ ବିକାଶ ସମ୍ପର୍କିତ ଯୋଜନାଗୁଡ଼ିକ ସୁଚାରୁ ଡଙ୍ଗରେ କାର୍ଯ୍ୟାନ୍ୱୟନ ହେଉଥିବା ନେଇ ସେ ସନ୍ତୋଷ ବ୍ୟକ୍ତ କରିବା ସହ ଅନ୍ୟ ରାଜ୍ୟଗୁଡ଼ିକ ତେଲଙ୍ଗାନାକୁ ଅନୁସରଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି

ଇକୋନୋମିକ୍ ସେନ୍ସସ୍ ଆସନ୍ତାକାଲିଠାରୁ ତ୍ରିପୁରାରେ ଆରମ୍ଭ ହେବାକୁ ଥିବା ସପ୍ତମ ଅର୍ଥନୈତିକ ଜନଗଣନାପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି

ଆଫଗାନ ତାଲିବାନ୍ ଟକ୍ ଆସନ୍ତା ଦୂଇ ସପ୍ତାହ ମଧ୍ୟରେ ପ୍ରଥମ ଥର ଲାଗି ଆଫଗାନିସ୍ତାନ ସରକାର ଓ ବିଦ୍ରୋହୀ ତାଲିବାନ ମଧ୍ୟରେ କଥାବାର୍ତ୍ତା ଅନୁଷ୍ଠିତ ହେବ ତେବେ ଏଭଳି ଆଲୋଚନାକୁ ବିଦ୍ରୋହୀ ତାଲିବାନ ଖଣ୍ଡନ କରିଛି

ଗତକାଲି ସେଠାକାର ପୁଲିସ୍ ବିକ୍ଷୋଭକାରୀମାନଙ୍କୁ ଘଉଡ଼ାଇବାପାଇଁ ରବର ଗୁଳି ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା